ଏହି ସମାବେଶରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ମର୍ବିତ କରିଥିଲେ

ଫାଇଭ୍ ଟି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏହି ପଦୋନ୍ତତି ଅଦାଲତ ଆସନ୍ତାକାଲିଠାରୁ ତିନିଦିନଯାଏ ଚାଲିବ

ହାତୀ ଆତଙ୍କ ଯାଜପୁର ଜିଲ୍ଲା ଦାନଗଦି ବ୍କକ ଅଞ୍ଚଳରେ ଚାରିଜଣଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତାହାତୀକୁ ଏପର୍ଯ୍ୟନ୍ତ କାବୁ କରାଯାଇ ପାରିନାହି

ସକ୍ଷ୍ୟା ହୋଇଯାଇଥିବାରୁ ଜଙ୍ଗଲ ବିଭାଗ ଗଜ ଉଦ୍ଦାର ଅଭିଯାନକୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବନ୍ଦ ରଖୁଛି ଦନ୍ତାହାତୀ କବଳରୁ ନିଜକୁ ରକ୍ଷା କରିବାରେ ଅତିଷ୍ ହୋଇ ପ୍ରଶାସନର ଦ୍ୱାରସ୍ ହୋଇଥିଲେ ମଧ ହାତୀଟିକୁ କାବୁ କରା ନ ଯିବା କାରଣରୁ ଲୋକେ ଆକି ଯାଜପୁର ରୋଡ ଡୁବୁରି ରାସ୍ତାର ମାନପୁର ଛକରେ ଟାୟାର କାଳି ରାସ୍ତାରୋକ କରିଥିଲେ ଫଳରେ କଳିଙ୍ଗ ନଗର ଓ ଯାଜପୁର ମଧରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ପ୍ରଶାସନ ପକ୍ଷରୁ ବୁଝାସୁଝା ପରେ ରାସ୍ତାରୋକୋ ହଟିଥିଲା

ଏକ ଦ୍ରତଗାମୀ ଟ୍ରକ ବାଇକକୁ ପଛପଟୁ ଧକୁ

ମୃତକଙ୍କ ମଧ୍ଧରୁ ଜଶେ କେନ୍ଦ୍ରାପଡା ଜିଲ୍ଲା ରାକ୍କନିକା ହୋଇଥିବାବେଳେ ଅନ୍ୟ ଜଶଙ୍କର ପରିଚୟ ମିଳିପାରିନାହି